ଏହି ଯୋକନାଦ୍ୱାରା ଜମିପଟ୍ଟାକୁ ଡିଜିଟାଲ୍ ମାଧ୍ଧମରେ ସାଇତି ରଖାଯାଇପାରିବ

ତେବେ ମଧ୍ଧ ଯେଉଁସବୁ ଅଞ୍ଞଳର୍ ରୋଗୀ ଚିହ୍ବଟ ହେଉଛନ୍ତି ତାହାକୁ ମାଇକ୍ରୋ କକ୍ଷେନ୍ମେଣ୍ଷ୍ ଜୋନ୍ ଭାବେ ଘୋଷଣା କରାଯାଉଛି ବୋଲି କିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି

ତାଙ୍କପାଇଁ ଜାତୀୟ ସ୍ୱାର୍ଥ ଏବଂ ଜନକଲ୍ୟାଣ ସବୁଠାରୁ ବଡ଼ ଥିଲା ବୋଲି ପ୍ରଧାନମନ୍ତୀ କହିଛନ୍ତି

ସମୁଦ୍ର ଅଶାନ୍ତ ରହୁଥିବାରୁ ମହ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାପାଇଁ ପରାମର୍ଶ ଦିଆଯାଇଛି